ତାହା ମଧ୍ୟରେ ଦିଲ୍ଲୀ କାତୀୟ ରାଜଧାନୀ ଅଞ୍ଚଳ ବିଲ୍ ରହିଛି ଏହି ବିଲ୍ରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଭୂମିକା ଓ କ୍ଷମତାର ପୁଙ୍ଗାନୁପୁଙ୍ଖ ବିବରଣୀ ରହିଛି ସୁପ୍ରିମ୍କୋର୍ଟଙ୍କ ଏକ ରାୟ ଅନୁସାରେ ସରକାର ଏହି ବିଲ୍ ଉପସ୍ଥାପନ କରିଛନ୍ତି ଏଥିରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଭୂମିକା ଓ କ୍ଷମତା ଉପରେ ସବିଶେଷ ତଥ୍ୟ ରହିଛି

ଏହି ବିଲ୍ରେ ଖଣିକ୍ଷେତ୍ରରେ ଅନେକ ସଂସ୍କାରର ବ୍ୟବସ୍ଥା ରହିଛି ଏହା ଅନୁସାରେ ବହୁ ସଂଖ୍ୟାରେ ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ

ପରେ ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା

ରେଳ ମନ୍ତ୍ରଶାଳୟର ଅସ୍ଥାୟୀ ଖର୍ଚ୍ଚଦାବୀ ସଂକ୍ରାନ୍ତ ବିଲ୍ ଉପରେ ଲୋକସଭାରେ ଆଲୋଚନା ହୋଇଥିଲା ଅନ୍ୟପକ୍ଷରେ ରାଜ୍ୟସଭାରେ ରେଳ ମନ୍ତ୍ରଣାଳୟର କାର୍ଯ୍ୟ ସମ୍ପାଦନା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା

ଶ୍ରମିକ ଟ୍ରେନ୍ଗୁଡ଼ିକରେ ଆସିଥିବା ସେହି ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଓ ପିଇବା ପାଣି ରେଳବାଇ ପକ୍ଷରୁ ଦିଆଯାଇଥିଲା ମନ୍ତ୍ରୀ କହିଥିଲେ ଅନେକ ଟ୍ରେନ୍କୁ ପୂଥକୀକରଣ ୱାର୍ଡ଼ରେ ପରିବର୍ତ୍ତନ କରାଯାଇଥିଲା

ବରିଷ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖଡ଼ଗପୁରରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ ପଣ୍ଟିମବଙ୍ଗରେ ଅସୋଲ ପରିବର୍ତ୍ତନ ହେବ ବୋଲି ପ୍ରତିଶ୍ରତି ଦେଇଛନ୍ତି ରାଜ୍ୟର ପଛୁଆ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଓ ଜନଜାତି ସଂପ୍ରଦାୟର ସଂସ୍କୃତିର ସୁରକ୍ଷା ଶୀତଳ ଭକ୍ଷାର ନିର୍ମାଣ ଓ କୃଷିର ବିକାଶ ଆଦି କାର୍ଯ୍ୟ ହାତକୁ ନିଆଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଆଜି ଓ ଆସନ୍ତାକାଲି ଦୁଇଦିନ ପଣ୍ଟିମବଙ୍ଗ ଓ ଆସାମରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଅଛନ୍ତି ଅନ୍ୟପକ୍ଷରେ ଆସାମରେ ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରଚାର କାର୍ଯ୍ୟ କୋରଦାର କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସଭା ସମିତିମାନ ଆୟୋଜନ କରିଛନ୍ତି

ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲାହୋଲ ଠାରେ ନିର୍ବାଚନ ପ୍ରଚାର କରିବା ସହ ଛାବୁଆରେ ଚା ବଗିଚା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଶ୍ରୀନଗରର ବାଦାମୀ ବାଗ୍ କ୍ୟାଷ୍ଟନ୍ମେଷ୍ଟଠାରେ ମୁଖ୍ୟ ଉତ୍ସବ ପାଳନ କରାଯାଇଛି

ଚିନାର ବାହିନୀର ଜିଓସି ଲେଫ୍ଟନାଣ୍ଟ୍ ଜେନେରାଲ୍ ଡିପି ପାଣ୍ଡେ ଏହି ଅବସରରେ ବାଦାମୀ ବାଗ୍ କ୍ୟାଣ୍ଟନ୍ମେଣ୍ଟସ୍ଥିତ ଯୁଦ୍ଧସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦ୍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କାଶ୍ମୀରରେ ଶାନ୍ତି ଓ ସ୍ଥିରତା ପାଇଁ ଉହର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସେ ଚିନାର ବାହିନୀର ଯବାନଙ୍କୁ ଆହ୍ୱାନ ଦେଇଛନ୍ତି

ଦୁଇ ନେତା ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଆମେରିକା ଭାଗିଦାରୀ ସମ୍ପର୍କ ଚୃଦ୍ଧି ପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମିଶି କାର୍ଯ୍ୟ କରିବାକୁ ସେ ଆଶା କର୍ପ୍ଛନ୍ତି

ଦାନ୍ତେୱାଡ଼ା ଜିଲ୍ଲାର କୱାସିପଡ଼ା ଅଞ୍ଚଳରେ ଏହି ସଂଘର୍ଷ ଘଟିଥିଲା ଜିଲ୍ଲା ରିଜର୍ଭ ଗାର୍ଡ଼ର ଏକ ଟିମ୍ ଦୁଇ ଜଣଯାକ ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି

ସେମାନଙ୍କ ନିକଟରୁ ଦୁଇଟି ଅସ୍ତ ଓ ଏକ ଅତ୍ୟାଧୁନିକ ବିସ୍କୋରକ ପଦାର୍ଥ ଉଦ୍ଧାର କରାଯାଇଛି

ସିକ୍କିମ୍ର ନିୟୁ ଏସ୍ଟିଏନ୍ଏମ୍ ହସ୍କିଟାଲ୍ର ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ସୁରେଶ ରସିଲି ଆଲୋଚନାରେ ଅଂଶଗ୍ରହଣ କରିବେ

ଛତିଶଗଡ଼ ହାଇକୋର୍ଟ ଛତିଶଗଡ଼ ହାଇକୋର୍ଟ ମୁଖ୍ୟ ବଚାରପତି ଜଷ୍ଟିସ୍ ପିଆର୍ ରାମଚନ୍ଦ୍ର ମେନନ୍ ଆଜି ରାଜ୍ୟର ପ୍ରଥମ ଭର୍ଚୁଆଲ୍ କୋର୍ଟକୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଭର୍ଚୁଆଲ୍ କୋର୍ଟଗୁଡ଼ିକଦ୍ୱାରା ମାମଲାଗୁଡ଼ିକର ବିଚାର କରାଗଲେ ବିଚାର ପ୍ରକ୍ରିୟାରେ ଅନେକ ସମୟ ସଞ୍ଚୟ କରାଯାଇପାରିବ ଓ ଏହା ମାମଲାର ବାଦୀ ଓ ପ୍ରତିବାଦୀ ପକ୍ଷ ପାଇଁ ସ୍ରବିଧା ହେବ

ଏନ୍ଆଇଏ ମୁଖପାତ୍ରଙ୍କ କହିବା ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶ କାରି କରାଯାଇଛି ବର୍ତ୍ତମାନ ମହାରାଷ୍ଟ୍ର ସନ୍ତାସବାଦ ବିରୋଧୀ ସ୍କ୍ୱାର୍ଡ଼ ମାମଲାର ତଦନ୍ତ କର୍ନୁଛି ଶିଳ୍ପପତି ମୁକେଶ ଅମ୍ଘାନୀଙ୍କ ବାସଗୃହ ନିକଟରେ ବିସ୍ଫୋରକ ପଦାର୍ଥ ଭରା ଏକ ଗାଡ଼ି ରଖାଯାଇଥିଲା ଯାହାର ମାଲିକ ମନସୁଖ ହିରେନ ଥିଲେ

ମହାରାଷ୍ଟ୍ର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ଣବୀଶ ରାଜ୍ୟ ବିଧାନସଭାରେ ଘଟଣାର ଏନ୍ଆଇଏ ତଦନ୍ତ ପାଇଁ ଦାବି କରିଥିଲେ କିନ୍ତୁ ରାଜ୍ୟ ସରକାର ଏହାର ତଦନ୍ତ ଭାର ଏଟିଏସ୍କୁ ହସ୍ତାନ୍ତର କରିଥିଲେ

ଏହାଯୋଗୁଁ ସେଠାରେ ଆକସ୍କିକ ବନ୍ୟା ଆସିବାର ବିପଦ ସୃଷ୍ଟି ହୋଇଛି ଏଥିପାଇଁ ସ୍ଥାନୀୟ କର୍ତ୍ତ୍ୱପକ୍ଷ ଲୋକମାନଙ୍କୁ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତରିତ କରିଛନ୍ତି ସିଡ୍ନୀରେ ଲୋକମାନଙ୍କୁ ଘର ମଧ୍ୟରେ ରହିବାପାଇଁ କର୍ତ୍ତ୍ୱପକ୍ଷ ସତର୍କତା ଜାରି କରିଛନ୍ତି ସେଠାରେ ଅନେକ ବନ୍ଧରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି କ୍ରିକେଟ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଚୂଡ଼ାନ୍ତ ଟି ଟ୍ୱେଷ୍ଟି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଏଇ ଅଞ୍ଚ ସମୟ ପୂର୍ବରୁ ଆରମ୍ଭ ହୋଇଛି

ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରୁଛନ୍ତି ପୂର୍ବରୁ ଉଭୟ ଟିମ୍ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି